ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଚିଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ବର୍ଷା ବ୍ୟୁତ୍ପାତ ଯୋଗୁଁ କେରଳରେ ସୃଷ୍ଟ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଦକ୍ଷିଣ ପଣ୍ଢିମ ମୌସୁମୀ ବାୟୁ ଯୋଗୁଁ କେରଳରେ ସୃଷ୍ଟି ହୋଇଥିବା ଦୁଃଖଦ ପରିସ୍ଥିତି ସମ୍ପର୍କରେ ଜାଶିବାପାଇଁ ପ୍ରଧାନମନ୍ତ୍ରୀ ଗତକାଳି ତିରୁବନନ୍ତପୁରମ୍ରେ ପହଞ୍ଚ ସେଠାରେ ରହିବା ପରେ ଆକି ସକାଳୁ ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରିବା ସହ ପରିସ୍ଥିତିର ସମୀକ୍ଷା କରିଥିଲେ ପଥନମ୍ଥିତାର ଚେଙ୍ଗାନୁର ତ୍ରିସୁର୍ର ଚାଲାକୁଡ଼ି ଏବଂ ଏର୍ଷାକୁଲମ୍ କିଲ୍ଲାର ବିଭିନ୍ନ ସ୍ଥାନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଏହିସବୁ ସ୍ଥାନରେ ଆଜି ଉଦ୍ଧାର କାର୍ଯ୍ୟ କରାଯିବ ଗତ ଚାରି ଦିନ ଧରି ବନ୍ୟାଘେରରେ ରହିଥିବା ଲୋକଙ୍କୁ ଉଦ୍ଧାରପାଇଁ ମୁଖ୍ୟମନ୍ତ୍ରୀ ଅଧିକ ହେଲିକପ୍ଟର ସହାୟତା ମାଗିଛନ୍ତି କାରଣ ଏହିସବୁ ଅଞ୍ଚଳରୁ ଳୋକଙ୍କୁ କେବଳ ଆକାଶମାର୍ଗରୁ ହିଁ ଉଦ୍ଧାର କରାଯାଇପାରିବ

ଆଜି ସକାଳୁ ଲଗାଶ ବର୍ଷା ଯୋଗୁଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି

ରାଜ୍ୟରେ ଗତ ଶହେ ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ପ୍ରଳୟଙ୍କରୀ ବନ୍ୟା

ରାଜ୍ୟ ସରକାରଙ୍କ ଅନୁରୋଧ ଅନୁସାରେ ଆବଶ୍ୟକୀୟ ଖାଦ୍ୟସାମଗ୍ରୀ ଓ ଔଷଧ ଯୋଗାଇ ଦିଆଯିବ ବୋଲି ଶ୍ରୀ ମୋଦି କେରଳ ସରକାରଙ୍କୁ ପ୍ରତିଶ୍ରତି ଦେଇଛନ୍ତି ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ବୀମା କ୍ଷତିପ୍ରରଣ ପାଇବାକୁ ଥିବା ଲୋକଙ୍କୁ ଠିକ୍ ସମୟରେ କ୍ଷତିପୂରଣ ପ୍ରଦାନ କରିବାପାଇଁ ସ୍ୱତନ୍ତ୍ର କ୍ୟାମ୍ପ୍ମାନ ଆୟୋଜନ କରିବାକୁ ଶ୍ରୀ ମୋଦି ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସେହିଭଳି ଫସଲ ବୀମା ଯୋଜନା ଅଧୀନରେ କୃଷକମାନଙ୍କୁ ଶୀଘ୍ର କ୍ଷତିପ୍ରରଣ ଯୋଗାଇ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ କେରଳର ବନ୍ୟା କ୍ଷତିଗ୍ରସ୍ତ ବିଭିନ୍ନ ସ୍ଥାନକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ ଆକାଶମାର୍ଗରୁ ପରିଦର୍ଶନ ସମୟରେ ଶ୍ରୀ ମୋଦିଙ୍କ ସହ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ପିନାରାୟି ବିକୟନ୍ କେନ୍ଦ୍ରମନ୍ତ୍ରୀ କେଜେ ଆଲ୍ଫୋନ୍ସ୍ ଏବଂ ରାଜ୍ୟ ସରକାରଙ୍କ ବହୁ ଅଧିକାରୀ ଉପସ୍ଥିତ ଥିଲେ ବନ୍ୟାଯୋଗୁଁ ହୋଇଥିବା ଧନଜୀବନ ହାନିକୁ ନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଥିଲେ ବନ୍ୟାଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାଜପଥଗୁଡ଼ିକର ମରାମତି ଖୁବ୍ ଶୀଘ୍ର କରିବାକୁ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ସେହିଭଳି ରାଜ୍ୟରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ ପାଇଁ ଏନ୍ଟିପିସି ଓ ପିକିସିଆଇଏଲ୍କୁ ନିର୍ଦ୍ଦେଶ ଦିଆଯାଇଛି ବନ୍ୟାରେ କଚ୍ଚା ଘର ଧୋଇଯାଇଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଚ୍ଚନା ଅଧୀନରେ ବାସଗୃହ ଯୋଗାଇ ଦିଆଯିବ କେନ୍ଦ୍ର ସରକାର କେରଳର ବନ୍ୟା ପରିସ୍ଥିତି ଉପରେ ନିରନ୍ତର ଦୃଷ୍ଟି ରଖିଛନ୍ତି ବୋଳି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାପାଇଁ ସରକାରଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ

ଏନ୍ସିଏମ୍ସି କେରଳ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକ୍ ତ୍ୱରାନ୍ୱିତ କରିବାକୁ କ୍ରାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ନିଷ୍କଭି ନିଆଯାଇଛି ଏହି କାର୍ଯ୍ୟରେ ତିନି ବାହିନୀ ସମେତ ଅନ୍ୟାନ୍ୟ ସଂସ୍ଥାକୁ ଜଡ଼ିତ କରିବାକୁ ନିଷ୍ପଭି ନିଆଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ପ୍ରବକ୍ତା ଏ ସଂପର୍କରେ ସଚନା ଦେଇ କହିଛନ୍ତି ଗତକାଲି ନୁଆଦିଲ୍ଲୀଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରାଯାଇଛି ଗତ ଦୂଇଦିନ ମଧ୍ୟରେ କମିଟିର ଏହା ଦ୍ୱିତୀୟ ବୈଠକ କ୍ୟାବିନେଟ୍ ସଚିବ ପିକେ ସିହ୍ରାଙ୍କ ଅଧ୍ୟକ୍ଷତାରେ ଅନ୍ଦୃଷ୍ଠିତ ଏହି ବୈଠକରେ ତିନି ସେନା ମ୍ରଖ୍ୟ ସ୍ୱରାଷ୍ଟ୍ର ସଚିବ ଅଂଶ ଗ୍ରହଣ କରିଥିଲେ କେରଳ ଓ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଏବଂ ତାଙ୍କ ଦଳ ସହ ଭିଡିଓ କନଫରେନ୍ସି କରିଆରେ ଆଲୋଚନା କରାଯାଇଛି ଆଜି ଏହି କମିଟିର ଆଉ ଏକ ବୈଠକ ଅନୁଷ୍ଠିତ ହୋଇ ପରିସ୍ଥିତିର ସମୀକ୍ଷା କରାଯିବ ବାଜପେୟୀ ଆସେସ୍ ଉତ୍ତରପ୍ରଦେଶ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍କ ପାତ୍ର ବିସର୍ଜନ କରାଯିବାକୁ ଥବବା ସ୍ଥାନଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି ଉତ୍ତରପ୍ରଦେଶ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କର୍ମଭୂମି ଥିଲା ଏବଂ ରାଜ୍ୟର ଅଧିକାଂଶ ସ୍ଥାନ ସହିତ ବାଜପେୟୀଙ୍କର ନିବିଡ଼ ସଂପର୍କ ରହିଥିଲା ଗଙ୍ଗାନଦୀର ବାରଣାସୀ ଲକ୍ଷ୍ରୌ ନିକଟସ୍ଥ ଗୋମତୀ ନଦୀ ଆଗ୍ରା ନିକଟସ୍ଥ ଯମୁନା ଓ ଚମ୍ଘଲ ଗାଘରା ରୋହଣୀ ଏବଂ ଗୋରଖପୁର ନିକଟସ୍ଥ ରାପ୍ତିନଦୀ ତଥା ଆଲିଗଡ଼ ଦେଇ ଯାଇଥିବା କାରଓ୍ୱାନ ନଦୀରେ ଚିତାଭସ୍କ ବିସର୍ଜନ କରାଯିବ ତେବେ ଏଥିନେଇ ତାରିଖ ଏ ପର୍ଯ୍ୟନ୍ତ ଚୃଡ଼ାନ୍ତ କରାଯାଇ ନାହିଁ

ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥ ପୋର୍ଟ ଲୁଇସ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଚଳିତବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ' ହିନ୍ଦୀ ଜଗତ ଏବଂ ଭାରତୀୟ ସଂସ୍କୃତି'

ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀର ସଫଳତା କାମନା କରିଛନ୍ତି ବିଶ୍ୱରେ ହିନ୍ଦୀଭାଷାର ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ଏହି ସମ୍ମିଳନୀ ବିଶେଷ ସହାୟକ ହେବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି ଆର୍ମି କର୍ଣ୍ଣାଟକ ଫ୍ଲଡ୍ କେରଳ ସୀମାନ୍ତବର୍ତ୍ତୀ କର୍ଣ୍ଣାଟକ ରାଜ୍ୟର କୋଡାରୁ ଜିଲ୍ଲାରେ ବନ୍ୟା ଏବଂ ଭ୍ ସ୍କଳନ ଯୋଗୁଁ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ସାମିଲ ହୋଇଛି ଅଧିକାରୀମାନେ କହିଛନ୍ତି କୋଡାରୁକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ସଡ଼କଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ସେନାର ଡୋଗ୍ରା ରେଜିମେଖର ଏକ ଦଳ ଏହି ଅଭିଯାନରେ ସାମିଲ ଅଛି

ରାଜ୍ୟର ଦକ୍ଷିଣ କନ୍ନଡ଼ ଉଡୁପି ଚିକ୍ମାଗାଲୁରୁ କୋଡାଗୁ ଆଦି ଅଞ୍ଚଳରେ ଗତ କିଛିଦିନ ହେବ ଅବିରତ ବର୍ଷା ଲାଗିରହିଛି ବନ୍ୟା ପରିସ୍ଥିତି ଏବଂ ରିଲିଫ୍ କାର୍ଯ୍ୟ ସଂପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଏସ୍ଡି କୁମାରସ୍ୱାମୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ଦକ୍ଷିଣ ପଣ୍ଢିମ ରେଳବାଇ ପକ୍ଷର୍ କୁହାଯାଇଛି ଭ୍ୟସ୍କଳନ ଯୋଗୁଁ କେତେକ ରୁଟ୍ରେ ଟ୍ରେନ୍ ଚଳାଚଳକୁ ଆଂଶିକ ବନ୍ଦ୍ କରାଯାଇଛି

ଇସ୍ଲାମାବାଦରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ ଉତ୍ସବରେ ରାଷ୍ଟ୍ରପତି ମମ୍ନୁନ୍ ହୁସେନ୍ ତାଙ୍କୁ ଶପଥପାଠ କରାଇଥିଲେ ଏହି ଶପଥ ଗ୍ରହଣ ସମାରୋହରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନାସିରଲ୍ ମୁଲ୍କ ଜାତୀୟ ଆସେମ୍ବିର ବାଚସ୍କତି ଅସଦ୍ କାଇଜର୍ ସେନାମୁଖ୍ୟ କେନେରାଲ୍ କାମାର ଜାଭେଦ୍ ବାଜ୍ୱା ଏୟାର୍ ଚିଫ୍ ମାର୍ଶାଲ୍ ମୁଜାହିଦ୍ ଅନ୍ୱାର୍ ଖାଁ ଏବଂ ନୌବାହିନୀ ମୁଖ୍ୟ ଆଡ୍ମିରାଲ୍ କାଫର୍ ମହସୁଦ୍ ଆବାସୀ ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ତଥା ପଞ୍ଜାବ ମନ୍ତ୍ରୀ ନବଜୋତ୍ ସିଂ ସିଦ୍ଧ୍ ପ୍ରମୁଖ ଯୋଗ ଦେଇଥିଲେ ଗତକାଲି ନବଗଠିତ ଜାତୀୟ ଆସେମ୍ବିର ନେତାଭାବେ ଇମ୍ରାନ୍ ଖାଁ ନିର୍ବାଚିତ ହୋଇଥିଲେ

ଏସିଆନ୍ ଗେମ୍ସ୍ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଅଷ୍ଟାଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ

ଆସନ୍ତାକାଲିଠାରୁ ଅଧିକାଂଶ ପ୍ରତିଯୋଗୀତା ଆରମ୍ଭ ହେବ ହ୍ୟାଣ୍ଡ୍ବଲ୍ ଫୁଟ୍ବଲ୍ ସମେତ କେତେକ ପ୍ରତିଯୋଗିତା ଗତ ସପ୍ତାହରୁ ଆରମ୍ଭ ହୋଇଯାଇଛି